ଆକାଶବାଣୀର ମନ କି ବାତ କାର୍ଯ୍ୟକ୍ରମରେ ଆଜି ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହା କହିଚ୍ଚନ୍ତି

ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ କେବଳ ଏକ ଅର୍ଥନୈତିକ ଅଭିଯାନ ନୁହେଁ ବର୍ଚ ଦେଶର ପ୍ରତ୍ୟେକ ନାଗରିକ ଗର୍ବିତ ହେବା ଭଳି ଏକ ଜାତୀୟ ଭାବନାର ପ୍ରତୀକ

କୋଲକାତାର ରଞ୍ଜନଙ୍କ ସ୍ୱାବଲମ୍ଭୀ ହେବାର ଅର୍ଥ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ସ୍ୱାବଲମ୍ଭୀ ହେବା ଲାଗି ସର୍ବପ୍ରଥମେ ପ୍ରାଥମିକ ସ୍ତରରେ ଜଣେ ବ୍ୟକ୍ତି ନିଜ ଦେଶର ଉତ୍ପାଦ ଲାଗି ଗର୍ବିତ ହେବା ଉଚିତ ଯେତେବେଳେ ପ୍ରତ୍ୟେକ ଦେଶବାସୀ ଏହି ଧାରାରେ ଗର୍ବିତ ହେବେ ତେବେ ଯାଇ ଆତ୍ମନିର୍ଭର ଭାରତ ଏକ ଜାତୀୟ ଭାବନାରେ ପରିଣତ ହୋଇପାରିବ ଆକାଶରେ ଯୁଦ୍ଧ ବିମାନ ତେଜସ୍ର ବିଭିନ୍ନ କଳାକୌଶଳ ଦେଖି ଜନସାଧାରଣ ଗର୍ବ ଅନୁଭବ କରନ୍ତି ସେହିଭଳି ଭାରତରେ ପ୍ରସ୍ତୁତ ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ମେଟ୍ରୋ ଟ୍ରେନ୍ କୋଚ୍ ଓ କୋଭିଡ ନାଇଷ୍ଟିନ ଟିକା ବିଶ୍ୱର ଅନେକ ଦେଶରେ ଏବେ ପହଞ୍ଚ ପାରିଛି ସେହିଭଳି ବୟନ ଶିଳ୍ପ ହସ୍ତଶିଳ୍ପ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ ଉପକରଣ କ୍ଷେତ୍ରରେ ଦେଶ ସ୍ପାବଲମ୍ଧୀ ହେବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିହାରର ବିଟିଆ ଅଞ୍ଚଳର ପ୍ରମୋଦ ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ଶ୍ରୀ ମୋଦୀ କହିଚ୍ଚନ୍ତି ଦିଲ୍ଲୀର ଏକ ଏଲ୍ଇଡି ବଲ୍ବ ଉତ୍ପାଦନ କାରଖାନରେ ସେ ଟେକ୍ସିସିଆନ ଭାବେ କାର୍ଯ୍ୟ କରୁଥିଲେ ତେବେ କରୋନା ଲାଗି ତାଙ୍କୁ ନିଜ ଘରକୁ ଫେରିବାକୁ ପଡ଼ିଲା ପରେ ସେ ସେଠାରେ ଏଲଇଡି ବଲ୍ବ ଉତ୍ପାଦନର ଏକ ଛୋଟ ୟୁନିଟ୍ ଆରମ୍ଭ କରିଥିଲେ ଏବଂ କିଛିମାସ ମଧ୍ୟରେ ପ୍ରମୋଦ ଏକ ବିଶାଳ କାରଖାନାର ମାଲିକ ଭାବେ ନିଜକୁ ଉପସ୍ଥାପିତ କରିପାରିଛନ୍ତି ଏହାଛଡ଼ା ସ୍ଥାନୀୟ ଯୁବବର୍ଗଙ୍କୁ ମଧ୍ୟ ସେ ରୋକ୍ତଗାର ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି ସେହିଭଳି ଉତ୍ତରପ୍ରଦେଶର ଗଡମୁକ୍ତେଶ୍ୱରର ସନ୍ତୋଷଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା କନିତ ଲକଡାଉନ ସମୟରେ ଯେତେବେଳେ ସବୁକିଛି ବନ୍ଦ ହୋଇଯାଇଥିଲା ସେହି ସମୟରେ ସନ୍ତୋଷ ଓ ତାଙ୍କ ପରିବାରବର୍ଗ ତାଙ୍କର ପୂର୍ବପୁରୁଷଙ୍କ ଦ୍ୱାରା ହୋଇଆସୁଥିବା ଗାଲିଚା ପ୍ରସ୍ତୁତି କାର୍ଯ୍ୟକୁ ପୁଣି ଆରମ୍ଭ କରିଥିଲେ କିଛିଦିନ ମଧ୍ୟରେ ସେମାନେ ଏଥିଲାଗି କେବଳ ଉତ୍ତରପ୍ରଦେଶ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ତାଙ୍କ ଉତ୍ପାଦ ଯୋଗାଇବାରେ ସକ୍ଷମ ହୋଇଥିଲେ ପ୍ରଧାନମନ୍ତ୍ରୀ ଜଳସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବିଭିନ୍ନ ଜଳ ଉତ୍କକୁ ପରିଷ୍କାର କରି ବର୍ଷାଜଳ ସଂରକ୍ଷଣ କରିବା ଲାଗି ଏକ ଶହେଦିନିଆ ଅଭିଯାନ ଆରମ୍ଭ କରିବା ନିମନ୍ତେ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଜଳ ଯେପରି ପ୍ରକୃତିର ଏକ ସାମ୍ବହିକ ବରଦାନ ଠିକ୍ ସେହିଭଳି ଜଳସଂରକ୍ଷଣ ଲାଗି ସମସ୍ତେ ସାମ୍ବହିକ ଭାବେ ଉତ୍ତରଦାୟୀ ହେବା ଉଚିତ

ଦେଶର ଅନେକ ସ୍ଥାନରେ ମେ ରୁ ଜୁନ୍ ମାସ ମଧ୍ୟରେ ବର୍ଷା ଆରମ୍ଭ ହୋଇଥାଏ ବର୍ଷାଚ୍ଚଳ ସଂରକ୍ଷଣ ଲାଗି ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜଳଶକ୍ତି ଅଭିଯାନ କ୍ୟାଚ୍ ଦ ରେନ୍ ଭଳି ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏହି ଅବସରରେ ସର୍ବାଧିକ ବର୍ଷାଜଳକୁ ସଂରକ୍ଷଣ କରି ରଖିବା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ଥିବା ପୋଖରୀ ହ୍ରଦ ଓ ଅନ୍ୟାନ୍ୟ କଳଉହକୁ ପ୍ରସ୍ତୁତ କରି ରଖିବା ଲାଗି ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ତାମିଲନାଡୁର ଥିରୁଭାନ୍ନାମାଲାଇଠାରେ ପୋଖରୀ ଏବଂ କୃଅର ପୁନରୁଦ୍ଧାର ଲାଗି ଗ୍ରାମବାସୀମାନେ ସାମୃହିକ ଉଦ୍ୟମ ଆରମ୍ଭ କରିଛନ୍ତି ସଂପୃକ୍ତ ଗ୍ରାମରେ ଅନେକ ଦିନରୁ ବ୍ୟବହାର ହେଉନଥିବା କୃଅଗୁଡ଼ିକର ସଂରକ୍ଷଣ ନିମନ୍ତେ ସ୍ଥାନୀୟ ଲୋକେ ଏକ ଅଭିଯାନ ଆରମ୍ଭ କରିଥିବାର୍ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେହିଭଳି ମଧ୍ୟପ୍ରଦେଶର ଅଗ୍ରଥା ଗ୍ରାମରେ ବହୁଦିନରୁ ବ୍ୟବହାର ହେଉନଥିବା ଏକ ହ୍ରଦର ପୁନରୁଦ୍ଧାର ଲାଗି ସ୍ଥାନୀୟ ବବିତା ରାଜପୁତ ଗ୍ରାମର ମହିଳାମାନଙ୍କୁ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଏହି ହ୍ରଦକୁ ପାଣି ଆଶିବା ଲାଗି ସେମାନେ ଏକ କେନାଲ ତିଆରି କରିଛନ୍ତି ତା' ମାଧ୍ୟମରେ ବର୍ତ୍ତମାନ ସେହି ହ୍ରଦରେ ଜଳ ପୂର୍ଣ୍ଣକରି ରଖାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶବ୍ୟାପୀ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି ଭାରତର ବିଖ୍ୟାତ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ଡକୁର ସିଭି ରମଣଙ୍କ ଦ୍ୱାରା ଆବିଷ୍କୃତ ରମଣ ଇଫେକୁର ସଫଳତାକୁ ମନେରଖିବା ଲାଗି ଏହି ଦିବସ ପାଳନ କରାଯାଉଛି ଏହି ଅବସରରେ ଦେଶର ବୈଜ୍ଞାନିକ ତଥା ବିଜ୍ଞାନର ଇତିହାସ ସଂପର୍କରେ ପଠନ କରିବା ସହିତ ଅଧିକର୍ ଅଧିକ ଜ୍ଞାନ ଆହରଣ କରି ଏହି ବୈଜ୍ଞାନିକ ତତ୍ତ୍ୱକୁ ନିଜ ଜୀବନଶୈଳୀରେ କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀ ବିଶେଷକରି ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ସଫଳ କରିବା ଦିଗରେ ବିଜ୍ଞାନର ଅବଦାନ ଅତୁଳନୀୟ

ଏଥିଲାଗି ଭେଙ୍କଟ ରେଡ୍ଭୀଙ୍କୁ ଗତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି

ଏଥିଲାଗି ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ଜୈବ ବିବିଧତାର ସଂରକ୍ଷଣ ସହ ସଂପୃକ୍ତ ଅଞ୍ଚଳରେ ବନୀକରଣ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ସେ ଲୋକମାନଙ୍କୁ ଉସାହିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ମାସରେ ପରୀକ୍ଷା ପେ ଚର୍ଚ୍ଚା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିଲାଗି ମାଇ ଗଭ୍ ପ୍ଲାଟଫର୍ମ ଏବଂ ନରେନ୍ଦ୍ର ମୋଦୀ ଆପ୍ରେ ସମସ୍ତ ପରୀକ୍ଷା ଯୋଦ୍ଧା ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର ଅଭିଜ୍ଞତା ଓ ପରାମର୍ଶ ପଠାଇବା ଲାଗି ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତୀମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି

ପ୍ରଧାନମନ୍ତ୍ରୀ କରୋନା ସଂପର୍କୀତ ସମସ୍ତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ନିଜର ତଥା ସମଗ୍ର ଦେଶର ଉତ୍ତମ ସ୍ୱାସ୍ଥ୍ୟ ଓ ବିକାଶ ଲାଗି କୌଣସି କୋହଳ ମନୋଭାବ ପୋଷଣ କରାଯିବା ଉଚିତ ନୁହେଁ ବୋଲି ସେ ସତର୍କ କରାଇଛନ୍ତି ଓଡ଼ିଶାର ଅରଖୁଦ ଅଞ୍ଚଳର ସିଲୁ ନାୟକଙ୍କ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଯୁବକ ସେନାବାହିନୀରେ ଯୋଗଦେବାକୁ ଚାହୁଁଥିବା ଯୁବବର୍ଗଙ୍କୁ ମାଗଣାରେ ତାଲିମ ପ୍ରଦାନ କରୁଛନ୍ତି ଶ୍ରୀ ନାୟକଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା ଏହି ସଂସ୍ଥାର ନାମ ହେଉଛି ମହାଗୁରୁ ବାଟାଲିୟନ୍ ଏହି ସଂସ୍ଥା ଦ୍ୱାରା ସେନା ବାହିନୀରେ ଭର୍ତ୍ତି ଲାଗି ଲିଖିତ ମୌଖିକ ତଥା ଶାରୀରିକ ଯୋଗ୍ୟତା ନିମନ୍ତେ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଆଜିର ମନ କି ବାତ କାର୍ଯ୍ୟକ୍ରମରେ ସଂସ୍କୃତରେ କ୍ରିକେଟ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରାଯାଉଥିବା ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲ୍ରେଖ କରିଛନ୍ତି ସେ କହିଛନ୍ତି ବିଭିନ୍ନ କ୍ରୀଡ଼ାର ପ୍ରତ୍ୟକ୍ଷ ଧାରାବିବରଣୀ ଅଧିକ ଭାଷାରେ ଦିଆଯିବା ଏକ ଉତ୍ତମ ପଦକ୍ଷେପ ଏ ଦିଗରେ କ୍ରୀଡ଼ା ମନ୍ତ୍ରଣାଳୟ ଓ ଘରୋଇ ପ୍ରତିପକ୍ଷ ଅଧିକ ଚିନ୍ତାକରି ଆବଶ୍ୟକ ପଦକ୍ଷେପ ନେବା ଲାଗି ସେ ଆହ୍ପାନ ଦେଇଛନ୍ତି ମାଘମାସ ସଫପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଏହି ମାସର ଧାର୍ମିକ ଓ ସାମାଜିକ ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି ସେ କହିଛନ୍ତି ସନ୍ତୁ ରବିଦାସଜୀଙ୍କ ଜନ୍ମବାର୍ଷିକୀ ମଧ୍ୟ ମାଘପୂର୍ଣ୍ଣିମାରେ ପାଳନ କରାଯାଏ